ଏହାପରେ ଶ୍ରୀ ପଟ୍ଟନାୟକ ପ୍ରଧାନମନ୍ତୀ ନରେନ୍ଦ୍ର ମୋଦୀଙ୍କୁ ଭେଟି ରାଜ୍ୟର ବିଭିନ୍ନ ସ୍ୱାର୍ଥସମ୍ମଳିତ ପ୍ରସଙ୍ଗ ଉପରେ ଆଲୋଚନା କରିବେ

ବଲାଙ୍ଗୀର ସାଂସଦ ବସନ୍ତ ପଶ୍ତା ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ମୟରଭଞ ସାଂସଦ ବିଶ୍ୱେଶ୍ୱର ଟୁଡୁ ବିଜେପି ରାଜ୍ୟ ଉପସଭାପତି ସମୀର ମହାନ୍ତି ପ୍ରଭାରୀ ଅରୁଣ ସିଂହ ପ୍ରମୁଖ ଉପସ୍ଥିତ ଥିଲେ ସେମାନେ ପ୍ରଥମେ ପୁରୀ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି

ଅବଶିଷ ଟଣା ଦଉଡ଼ି ଗତବର୍ଷଠାର୍ ବଳକା ରହିଛି

ଏହାପୂର୍ବରୁ କେରଳ କତା ନିଗମ ରଥ ଦଉଡ଼ି ଯୋଗାଉଥିଲା

ଆଗାମୀ ଦିନରେ ଆଦିବାସୀ ବହୁଳ ଗ୍ରାମଗୁଡ଼ିକରେ ସଚେତନତାମୂଳକ କାର୍ଯ୍ୟକ୍ରମ ଆୟୋଜନ କରାଯିବା ଉଚିତ ବୋଲି ସେ ମତଦେଇଛନ୍ତି

ମୌସୁମୀ ଦକ୍ଷିଣ ପଣ୍ଟିମ ମୌସୁମୀ ବାୟୁ ଆକି କେରଳ ଉପକ୍ଳ ଛୁଇଁଛି ଭାରତୀୟ ପାଶିପାଗ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି

ଏହି ସମୟ ମଧ୍ୟରେ ସତର୍କ ରହିବା ପାଇଁ ପରାମର୍ଶ ଦିଆଯାଇଛି